ତେବେ ଚଳିତ ଶିକ୍ଷାବର୍ଷରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ କୌଣସି ସ୍ୱଷ୍ୟ ସୂଚନା ନଥିବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅନିଛିତତା ଭିତରେ ରହିଛନ୍ତି

ନାଗାର୍କ୍ରନ ବେଶ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଆସନ୍ତା କାଲି ଅନୁଷ୍ପିତ ହେବ